ଉଭୟଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି

ଏବେ ଭିଜିଲାନ୍ନ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚୁରା କରୁଛି ସୂଚନା ଯୋଗ୍ୟ ଯେ ଆୟ ବହିର୍ଭୂତ ସମ୍ମଉି ଠୁଳ ଅଭିଯୋଗରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍ଙୁ ଭିଜିଲାନ୍ସ ଗିରଫ୍ କରି କୋର୍ଟ ଚାଲାଣ କରିଥିଲା

ଏ ନେଇ କେନ୍ ଆୟୁଷ ମନ୍ତ୍ରଶାଳୟ ପକ୍ଷରୁ ମଞ୍ଠୁରୀ ମିଳିଛି ବୋଲି ଜଣାପଡ଼ିଛି